ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଦେଶବ୍ୟାପୀ ପ୍ରଚାର ଚଳାଇଛନ୍ତି

କିନ୍ତୁ ମାଓ ପ୍ରଭାବିତ ଏବଂ ଉତ୍ତର ପର୍ବାଞ୍ଚଳ ରାଜ୍ୟଗ୍ରଡ଼ିକରେ ଏହି ସମୟରେ ପାର୍ଥକ୍ୟ ରହିଛି

କେତେକ ଭୋଟ୍ଗ୍ରହଣ କେନ୍ଦ୍ରରେ ଭୋଟ୍ଦାତାମାନଙ୍କର ଲମ୍ଘା ଧାଡ଼ି ଦେଖିବାକୁ ମିଳିଛି ନବରଙ୍ଗପୁର ଓ ମାଲକାନଗିରି କିଲ୍ଲାରେ ମଧ୍ୟମ ଧରଣର ଭୋଟ୍ ପଡ଼ିଥିବାର ଖବର ମିଳିଛି ଭୋଟ୍ଦାନ ଅଧିକାର ସାବ୍ୟସ୍ତ କରି କେତେକ ଲୋକ ଆନନ୍ଦିତ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାରେ ଇଭିଏମ୍ରେ ତ୍ରଟି ଯୋଗୁଁ ଭୋଟ୍ଗ୍ରହଣରେ ବିଳୟ ହୋଇଥିଲା କିନ୍ତୁ କିଛି ସମୟ ପରେ ସ୍ୱାଭାବିକ ଭାବେ ଭୋଟ୍ଗ୍ରହଣ ଆରମ୍ଭ ହୋଇଥିଲା ବ୍ରହ୍ମପୁର ଲୋକସଭା ନିବାଚନ ମଣ୍ଡଳୀ ଅଧୀନରେ ଗଞ୍ଜାମ ଜିଲ୍ଲାର କେତେକ ଭୋଟ୍ଗ୍ରହଣ କେନ୍ଦ୍ରରେ ଭୋଟ୍ଦାତାମାନଙ୍କର ଲମ୍ବା ଧାଡ଼ି ଲାଗିଛି

ଡବ୍ଲ୍ୟୁବି ପୋଲିଙ୍ଗ୍ ପଣ୍ଟିମବଙ୍ଗରେ କୁଚ୍ବିହାର ଓ ଆଲିପୁରଦୁଆର ସଂସଦୀୟ ନିର୍ବାଚନ ମଣ୍ଡଳୀରେ କାଁ ଭାଁ କେତେକ ଘଟଣାକୁ ଛାଡ଼ିଦେଲେ ଭୋଟ୍ଗ୍ରହଣ ପ୍ରାୟ ଶାନ୍ତିପୂର୍୍ଣଭାବେ ଚାଲିଛି

କୁଚ୍ବିହାର ନିର୍ବାଚନ ମଣ୍ଡଳୀର ଦିନହତାଟାରେ ତୃଣମୂଳ କଂଗ୍ରେସ ଓ ବିକେପି କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ସଂକ୍ରାନ୍ତରେ ନିର୍ବାଚନ ଆୟୋଗ କିଲ୍ଲା ପ୍ରଶାସନଠାରୁ ରିପୋର୍ଟ ମାଗିଛନ୍ତି

ସବୁ ବୟସର ଭୋଟ୍ଦାତାମାନେ ଭୋଟ୍ ଦେବାପାଇଁ ଧାଡ଼ିରେ ଠିଆହୋଇଛନ୍ତି ବାଂଲାଦେଶ ଓ ମ୍ୟାମାର ସହ ରାଜ୍ୟର ଅନ୍ତର୍ଜାତୀୟ ସୀମାକୁ ବନ୍ଦ୍ କରାଯାଇଛି ସିଗଡ୍ ପୋଲିଙ୍ଗ୍ ଛତିଶଗଡ଼ର ମାଓ ପ୍ରଭାବିତ ବସ୍ତର ଅଞ୍ଚଳରେ କଡ଼ା ନିରାପତ୍ତା ଭିତରେ ଭୋଟ୍ଗ୍ରହଣ ଚାଲିଛି

ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଉପସ୍ଥିତ ସାଂସଦ ଗୌରବ ଗୋଗୋଇ ଓ ପ୍ରଧାନ ବରୁଆ ଆଜି ସକାଳେ ମତଦାନ ସାବ୍ୟସ୍ତ କରିଛନ୍ତି ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକ ଆଗରେ ଲୋକମାନଙ୍କର ଲମ୍ବା ଧାଡ଼ି ଲାଗିଛି

ପିଏମ୍ ର୍ୟାଲି ବାକି ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ୍ ହୋଇଛି ବିଭିନ୍ନ ରାଜନୈତିକ ଦଳର ବରିଷ୍ଣ ନେତାମାନେ ଦେଶବ୍ୟାପୀ ସଭାସମିତିଗୁଡ଼ିକରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରେର ଭାଗଲ୍ପୁର ଆସାମର ମଙ୍ଗଳାଦୋଇ ଓ ସିଲ୍ଚର୍ରେ ଆକି ନିର୍ବାଚନ ପ୍ରଚାର କରୁଥିଲାବେଳେ ବିକେପି ସଭାପତି ଅମିତ୍ ଶାହା ପଣ୍ଟିମବଙ୍ଗର ଦାର୍କିଲିଂ ଓ ଉତ୍ତର ଦିନାଜପୁରଠାରେ ନିର୍ବାଚନ ପ୍ରଚାର କରିବେ ବିଏସ୍ପି ମୁଖ୍ୟ ମାୟାବତୀ ତିରୁବନନ୍ତପୁରମ୍ଠାରେ ନିର୍ବାଚନ ପ୍ରଚାର କରିବେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାୟବରେଲୀ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଏବଂ ସେଠାରେ ଏକ ରୋଡ୍ ଶୋ' କରିବେ ବିଜେପି ନେତା ତଥା କେନ୍ଦ୍ରମନ୍ତୀ ସ୍କୃତି ଇରାନୀ ମଧ୍ୟ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧୀଙ୍କ ବିରୁଦ୍ଧରେ ଆମେଠି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ ସିଇସି ଭୋଟର୍ସ ଅପିଲ୍ ଗଣତନ୍ତ୍ରର ମୂଳଦୁଆକୁ ମଜବୁତ୍ କରିବାପାଇଁ ବହୁସଂଖ୍ୟାରେ ଭୋଟ୍ ଦେବାକୁ ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡା ଭୋଟ୍ଦାତାମାନଙ୍କୁ ନିବେଦନ କରିଛନ୍ତି ଆକାଶବାଣୀ ସମ୍ଭାଦ ସହ ସାକ୍ଷାତ୍କାରବେଳେ ଶ୍ରୀ ଅରୋଡ଼ା କହିଛନ୍ତି ପ୍ରଥମ ଥରପାଇଁ ଭୋଟ୍ ଦେଉଥିବା ଭୋଟ୍ଦାତାମାନଙ୍କ ସମେତ ଯଦି ପ୍ରତ୍ୟେକ ଭୋଟ୍ଦାତା ଗଣତନ୍ତ୍ର ବ୍ୟବସ୍ଥା ପ୍ରତି ବିଶ୍ୱାସ ଓ ଅତ୍ୟଧିକ ଆଗ୍ରହ ପ୍ରକାଶ କରିବେ ତେବେ ନିର୍ବାଚନ ଆୟୋଗର ଦୂରଦୃଷ୍ଟି ବାସ୍ତବ ରୂପ ନେଇପାରିବ ପିଏମ୍ ଅପିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ସଂଖ୍ୟାରେ ଭୋଟ୍ ଦେବାପାଇଁ ନିବେଦନ ଜଣାଇଛନ୍ତି

ରାହୁଲ୍ ଭୋଟର୍ସ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଭାରତର ଆତ୍କା ଓ ଦେଶର ଭବିଷ୍ୟତ ପାଇଁ ବିଜ୍ଞତାର ସହ ଭୋଟ୍ ଦେବାକୁ ନିବେଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ଗାନ୍ଧି କହିଛନ୍ତି ଚାକିରି ଦେବାକୁ ପ୍ରତିଶ୍ରତି ଦେଇଥିବା ଏନ୍ଡିଏ ସରକାର ଦେଶରେ ଅବିଶ୍ୱାସ ହିଂସା ଘୂଶା ଓ ଭୟର ବାତାବରଣ ସୃଷ୍ଟି କରିଛନ୍ତି

ଠାକୁର ସମ୍ପ୍ରଦାୟର ଦୁଇ ଜଣ କଂଗ୍ରେସ ଏମ୍ଏଲ୍ଏ ଧବଳ ସିଂ ଜଲା ଓ ଭାରତ ଠାକୁର ମଧ୍ୟ ପାର୍ଟିରୁ ଇସ୍ତଫା ଦେଇଛନ୍ତି ଗୁଜରାଟ୍ କଂଗ୍ରେସ ମୁଖ୍ୟ ଅମିତ୍ ଚାବଡ଼ାଙ୍କୁ ଚିଠି ଲେଖି ଶ୍ରୀ ଠାକୁର କହିଛନ୍ତି ଅପମାନ ଓ ଧୋକ୍କା ପାଇଁ ସେ ପାର୍ଟିର ସମସ୍ତ ପଦରୁ ଇସ୍ତଫା ଦେଉଛନ୍ତି

ଗତକାଲି ବ୍ରସେଲ୍ସ୍ରେ ଅନୁଷ୍ଠିତ ଏକ ଜରୁରୀକାଳୀନ ବୈଠକରେ ଏହି ନିଷ୍ପଭି ନିଆଯାଇଛି

ଏହି ସମ୍ପ୍ରସାରଣକୁ ଗ୍ରହଣ କରି ଶ୍ରୀମତୀ ମେ' କହିଛନ୍ତି ଯେତେଶୀଘ୍ର ସମ୍ଭବ ୟୁରୋପୀୟ ସଂଘରୁ ଓହରିଯିବାକୁ ବ୍ରିଟେନ୍ ଲକ୍ଷ୍ୟ ରଖିଛି ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ରେ ଆଜି କୟପୁରଠାରେ ରାଜସ୍ଥାନ ରୟାଲ୍ସ୍ ଚେନ୍ନାଇ ସୁପର୍ କିଙ୍ଗ୍ସ୍ ମଧ୍ୟରେ ମୁକାବିଲା ହେବ